ବ୍ବହ୍ମପୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ କହିଲେ ଯେ ରାଜ୍ୟରେ ମା ମାନଙ୍କ ବିକାଶ ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି

ଏହି ପରିବର୍ତ୍ତିତ ଦର ଆକିଠାରୁ ଲାଗୁ ହୋଇଛି ଅନ୍ତଃରାଷ୍ଟୀୟ ବଜାରରେ ଏଲ୍ପିଜି ମୂଲ୍ୟରେ ହ୍ରାସ ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସୁଦୃତ୍ ହେବା ଯୋଗୁଁ ଅଣରିହାତି ଏଲ୍ପିଜି ରକ୍ଷନ ଗ୍ୟାସ୍ ସିଲିଣ୍ଡର ପିଛା ମିଲ୍ୟରେ ହ୍ରାସ ଘଟିଛି

ଏକେତ୍ରରେ ଭାରତର ସ୍ଥାନ ତୂତୀୟ

ଏହି ଅବସରରେ ବିଭିନ୍ ସଚେତନତା କାର୍ଯ୍ୟକ୍ରମ ଓ ସଭାସମିତିମାନ ଆୟୋଜନ କରାଯାଉଛି

ଏହି ଅବସରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା

ଭଦ୍ରକ ଜିଲ୍ଲାରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଏକ ସଚେତନତା ସଭା ଅନୁଷ୍ଷିତ ହୋଇଯାଇଛି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

ରାକ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ଡରୁ ଆସିଥିବା ବ୍ୟବସାୟୀଙ୍କର କାରବାର ବୃଦ୍ଧି ପାଉଛି

ଘରକରଶା ସାମଗ୍ରୀ କିଶିବା ସହିତ ପାଟି ସୁଆଦିଆ ଖାଦ୍ୟ ଦୋକାନ ପାଖରେ ବେଶି ଭିଡ଼ କମୁଥିବାର ଦେଖାଯାଉଛି

ପୁଲିସ୍ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍ ନିୟନ୍ତଣ ପାଇଁ ବ୍ୟାପକ ବ୍ୟବସ୍ତା କରାଯାଇଛି

ସୁଭ୍ରାଂଶୁ ସେନାପତିଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚନା କରାଯାଇଛି

ଏହି ପଦଯାତ୍ରରେ ଜିଲା ସଭାପତି ସୌମିତ୍ରୀ ନାୟକଙ୍ଙ ସମେତ ବହୁ ଦଳୀୟ ନେତା ଯୋଗଦେଇଥିଲେ